ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟପତି ଭ୍ରାଦିମିର୍ ପ୍ରତିନ୍ଙ୍କ ମଧ୍ୟରେ ପ୍ରତିନିଧ୍ୟ ମଣ୍ଡଳସ୍ତରୀୟ କଥାବାର୍ତ୍ତା ହେଉଛି ଏହାପରେ ରାଜିନାମାଗୁଡ଼ିକର ଆଦାନା ପ୍ରଦାନ ହେବ ଓ ପ୍ରେସ୍ ବିବୃତ୍ତି ଜାରି କରାଯିବ

ରୁଷ୍ର ଫାର୍ ଇଷ୍ଟ୍ ଉପରେ ଭିଜନ୍ ଡକୁମେଣ୍ଟ ଏବଂ ମହାକାଶ କ୍ଷେତ୍ରରେ ସହଯୋଗ ତଥା ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗର ର୍ଚପରେଖ ଆଦି ଉନ୍କୋଚିତ ହେବ ଏହାବ୍ୟତୀତ ମେକ୍ ଇନ୍ ଇଞ୍ଜିଆ କାର୍ଯ୍ୟକ୍ରମ ଅନୁସାରେ ପ୍ରତିରକ୍ଷା ଯନ୍ତପାତିର ଉତ୍ପାଦନ ପାଇଁ ମିଳିତ ଉଦ୍ୟୋଗ ସ୍ଥାପନ ସକାଶେ ଏକ ଆନ୍ତଃ ସରକାରୀ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହେବ

ଫାର୍ ଇଷ୍ଟ୍ ୟୁନିଭର୍ସିଟି କ୍ୟାମ୍ପସ୍ରେ ଚାଲିଥିବା ଷ୍ଟ୍ରିଟ୍ ଅଫ୍ ଦ ଫାର୍ ଇଷ୍ଟ ପ୍ରଦର୍ଶନୀକୁ ମଧ୍ୟ ସେ ଗସ୍ତ କରିବେ

ପ୍ରଦର୍ଶନୀରେ ଭାରତୀୟ ପାଭିଲିଅନ୍ରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାପାଇଁ ବ୍ୟବସ୍ଥା କରାଯାଇଛି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ ବେଜ୍ଦା ଜାହାଜ ନିର୍ମାଣ କାରଖାନା ପରିଦର୍ଶନ କରିଥିଲେ ବେଜ୍ଦା ଜାହାଜ ନିର୍ମାଣ କାରଖାନା ଭାଗିଦାରୀ ଦୂଷ୍ଟିକୋଶରୁ ପୂର୍ବ ରୁଷ୍ର ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ କାରଖାନା

ପ୍ରଧାନମନ୍ତ୍ରୀ ରୁଷ୍ ରାଷ୍ଟ୍ରପତିଙ୍କ ଅନୁରୋଧକ୍ରମେ ଭ୍ଲାଦିଭୋସ୍ତକ୍କୁ ଦୁଇ ଦିନ ଗସ୍ତରେ ଯାଇ ଆଜି ସକାଳେ ସେଠାରେ ପହଞ୍ଚଥିଲେ ପଞ୍ଚମ ପୂର୍ବ ଅର୍ଥନୈତିକ ଫୋରମ୍ ବୈଠକରେ ସେ ମୁଖ୍ୟ ଅତିଥି ହେବେ ଶ୍ରୀ ମୋଦି ଆସନ୍ତାକାଲି ଫୋରମ୍ର ପ୍ରର୍ଷାଙ୍ଗ ଅଧିବେଶନରେ ଉଦ୍ବୋଧନ ଦେବେ ତାଙ୍କର ସମ୍ମାନାର୍ଥେ ରୁଷ୍ ରାଷ୍ଟ୍ରପତି ଏକ ନୈଶ ଭୋଜିସଭାର ଆୟୋଜନ କରିଛନ୍ତି

ଆଜି ସକାଳୁ ଇସ୍ରୋଦ୍ୱାରା ଦ୍ୱିତୀୟ ତଥା ଚୂଡ଼ାନ୍ତ ସଞ୍ଚାଳନ କାର୍ଯ୍ୟ ସମ୍ପନ୍ନ ହୋଇଛି

ଏହି କାର୍ଯ୍ୟ ସହ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରପୂଷରେ ଅବତରଣ କରିବାପାଇଁ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି

ଲ୍ୟାଣ୍ଡର୍ ବିକ୍ରମ ଅବତରଣ କରିବା ପରେ ତାହା ମଧ୍ୟର୍ ରୋଭର୍ ପ୍ରଜ୍ଞାନ ବାହାରିଯାଇ ତାହାର ଗବେଷଣା କାର୍ଯ୍ୟ ଆରମ୍ଭ କରିବ

ଏହି ସମୟ ମଧ୍ୟରେ ଜାତୀୟ ନାଗରିକ ପଞ୍ଜିକାର୍ତ ବାଦ୍ ପଡ଼ିଥିବା ଲୋକମାନେ ବର୍ତ୍ତମାନ ଥିବା ବିଦେଶୀ ନାଗରିକ ଟ୍ରିବ୍ୟୁନାଲ୍କୁ ଯାଇ ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇପାରିବେ

ସେହି ବ୍ୟକ୍ତିମାନେ ବିଦେଶୀ ନାଗରିକ ଟ୍ରିବ୍ୟୁନାଲ୍କୁ ଯାଇ ଏହାକୁ ଚ୍ୟାଲେଞ୍ କରିପାରିବେ ଆମ ସମ୍ଭାଦାଦାତା ଜଣାଇଛନ୍ତି ପ୍ରତ୍ୟାଖ୍ୟାନ ପତ୍ର ପାଇବା ସଙ୍ଗେ ସଙ୍ଗେ ଜଣେ ବ୍ୟକ୍ତି ତୁରନ୍ତ ଯାଇ ବିଦେଶୀ ନାଗରିକ ଟ୍ରିବ୍ୟୁନାଲ୍ରେ ଆବେଦନ କରିବା ଆବଶ୍ୟକ

ଏଗୁଡ଼ିକୁ ରାଜ୍ୟର ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସ୍ଥାପନ କରାଯିବ ଜନ୍ମୁ କାଶ୍ମୀର ସ୍ୱାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା ଆର୍ଥିକ କମିଶନର୍ ଅଟଳ ଡୁଲୁ ଏ ବିଷୟ ଘୋଷଣା କରିଛନ୍ତି

ଅଣଚାଶ ହଜାର ବଡ଼ ଓ ଛୋଟ ଅସ୍ତ୍ରୋପଚାର କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି

ଇତିମଧ୍ୟରେ କାଶ୍ମୀର ଅଞ୍ଚଳର ହସ୍କିଟାଲ୍ଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧପତ୍ରର କୌଣସି ଅଭାବ ନ ଥିବା କଥା କର୍ତ୍ତୃପକ୍ଷ ଜଣାଇଛନ୍ତି ଇଡି ଶିବକୁମାର ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କର୍ଷ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଏକ କଳାଧନ ମାମଲାରେ ଗିରଫ କରିଛି ପୂର୍ବତନ ମନ୍ତ୍ରୀ ତଥା ଉପସ୍ଥିତ ବିଧାୟକ ଶ୍ରୀ ଶିବକୁମାର ଗତକାଲିକୁ ମିଶାଇ ଚତୁର୍ଥ ଥରପାଇଁ ଇଡି ସମ୍ମୁଖରେ ହାଜର ହୋଇଥିଲେ ଏହି ସମୟରେ ତାଙ୍କୁ ଜେରା କରାଯାଇଥିଲା କଳାଧନ ନିବାରଣ ଆଇନ ଅନୁସାରେ ଗତରାତିରେ ତାଙ୍କୁ ଗିରଫ କରାଯାଇଥିଲା କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ତାଙ୍କୁ ହାଜତରେ ରଖି ଜେରା କରିବାପାଇଁ ଇଡି ଚାହିଁବାରୁ ତାଙ୍କୁ ଗିରଫ କରାଯାଇଛି ଆକି ଦିଲ୍ଲୀର ଏକ ଅଦାଲତରେ ତାଙ୍କୁ ହାଜର କରାଯିବ ଓ ତାଙ୍କୁ ହାଜତକୁ ନେବାପାଇଁ ଇଡି ଆବେଦନ କରିବ ଗତ ସେପ୍ଟେମ୍ବର ମାସରେ ଇଡି ତାଙ୍କ ବିରୋଧରେ କଳାଧନ ମାମଲା ରୁଜୁ କରିଥିଲା ତାଙ୍କ ସହିତ ଅଜ୍ଞାନେୟ ହନ୍ରମନ୍ତେୟା ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ କରାଯାଇଥିଲା ଶିବକୁମାର ଓ ତାଙ୍କର ସହଯୋଗୀ ଏସ୍କେ ଶର୍ମା ବହୁ ପରିମାଣର ହିସାବ ବହିର୍ଭୁତ ଅର୍ଥ ହାୱାଲା ମାଧ୍ୟମରେ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିବାର ଆୟକର ବିଭାଗ ଅଭିଯୋଗ କରିଥିଲା ଇଣ୍ଡୋ ପାକ୍ କର୍ତ୍ତାରପୁର ଭାରତ ଓ ପାକିସ୍ତାନ କର୍ତ୍ତାରପୁର କରିଡର୍ ଉପରେ ଚିଠା ରାଜିନାମାକୁ ଚ୍ଚଡ଼ାନ୍ତ କରିବାପାଇଁ ତୂତୀୟ ପର୍ଯ୍ୟାୟ କଥାବାର୍ଭା ଆରମ୍ଭ କରିବେ ଅମ୍ବତସରର ଅଟାରିଠାରେ ଦୁଇ ଦେଶର ଯୁଗ୍ମ ସଚିବସ୍ତରୀୟ ବୈଠରେ ଏହି କଥାବାର୍ତ୍ତା ହେବ

ଏହାପୂର୍ବରୁ ଗତ ଜୁଲାଇ ମାସରେ ଓ୍ୱାଘାଠାରେ ପ୍ରଥମ ଯୁଗ୍ମ ସଚିବସ୍ତରୀୟ ବୈଠକ ହୋଇଥିଲା

ଏହି କରିଡର୍ ପାକିସ୍ତାନର କର୍ତ୍ତାରପୁରସ୍ଥିତ ଦରବାର୍ ସାହିବ ସହିତ ପଞ୍ଜାବର ଗୁରୁଦାସପୁର ଜିଲ୍ଲାସ୍ଥିତ ଡେରାବାବା ନାନକ ପୀଠକୁ ସଂଯୋଗ କରିବ ଓ ଭାରତୀୟ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଜାମୁକ୍ତ ଗମନାଗମନର ସୁବିଧା ପ୍ରଦାନ କରିବ

ଶୁକ୍ରବାର ଦିନ ସେ ରୁଷ୍ର ମେଦ୍ବେଦେବ୍ଙ୍କୁ ସେମିଫାଇନାଲ୍ରେ ଭେଟିବେ